କୃଷି କ୍ଷେତ୍ରର ଦୁଇଟି ବିଲ୍ ପାସ୍ ହେବା ସମୟରେ ରାଜ୍ୟସଭାରେ ହୋଇଥିବା ହଟ୍ଟଗୋଳ ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ଘଟିବ ସାଂସଦମାନଙ୍କୁ ତାହା ନିଶ୍ଚିତ କରିବାକୁ ହେବ ସେ କହିଛନ୍ତି କୌଣସି ସମାଧାନପନ୍ଥା ବାହାର କରିବା ପୂର୍ବରୁ ସଦସ୍ୟମାନେ ସେମାନଙ୍କର ଭୁଲ୍ ହୃଦୟଙ୍ଗମ କରିବା ଉଚିତ୍ କୋବିଡ୍ ସଂକ୍ରମଣ ସମୟରେ ରାଜ୍ୟସଭାର ସମସ୍ତ ସାଂସଦ ଅଧିବେଶନରେ ଯୋଗଦେଇଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି କୋବିଡ୍ର ମୁକାବିଲା କରୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି

ଲୋକସଭାକୁ ମଧ୍ୟ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବାକୁ ଅନୁମାନ କରାଯାଉଛି ଅପୋଜିସନ୍ ପ୍ରୋଟେଷ୍ଟ ରାଜ୍ୟସଭା ବିରୋଧୀ ଦଳ ସଦସ୍ୟମାନେ ଆଜି ପାର୍ଲାମେଣ୍ଟ ସଦନ ପରିସର ମଧ୍ୟରେ କୃଷି କ୍ଷେତ୍ରର ଦୁଇଟି ବିଲ୍ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସଦସ୍ୟମାନେ ପ୍ଲା କାର୍ଡ ପ୍ରଦର୍ଶନ କରି ପ୍ରତିବାଦ ପଦଯାତ୍ରା କରିଛନ୍ତି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମ ନବି ଆଜ୍ଜାଦ କହିଥିଲେ ସେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସ୍କଚୀ ରହିଛି

ରାଜ୍ୟସଭାରେ ଯେଉଁଭଳି ଭାବେ କୃଷି କ୍ଷେତ୍ରର ଦୁଇଟି ବିଲ୍ ପାସ୍ କରାଗଲା ତାହାର ପ୍ରତିବାଦରେ ଏହି ସ୍ମାରକପତ୍ର ପ୍ରଦାନ କରାଯିବ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଲ୍କୁ ଉପସ୍ଥାପନ କରିଥିଲେ ଓ ମୌଖିକ ଭୋଟ୍ରେ ଏହାକୁ ସମର୍ଥନ କରାଯାଇ ଫେରାଇ ଦିଆଯାଇଛି

ଏହି କାର୍ଯ୍ୟକ୍ରମ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ହେବ ଏଥିରେ ଯେଉଁମାନେ ଅଂଶଗ୍ରହଣ କରିବେ ସେମାନଙ୍କ ମଧ୍ୟରେ କ୍ରିକେଟ୍ ଖେଳାଳି ବିରାଟ୍ କୋହଲିଙ୍କଠାର୍ ଆରମ୍ଭ କରି ମଡେଲ୍ ମିଲିନ୍ଦ୍ ସୋମନ ଓ ପ୍ରଷ୍ଟି ବିଶେଷଜ୍ଞ ରୁଜୁତା ଦିୱେକର୍ଙ୍କ ଭଳି ବ୍ୟକ୍ତିମାନେ ଅଛନ୍ତି କୋଭିଡ୍ ସଂକ୍ରମଣ ସମୟରେ ଫିଟ୍ ରହିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ଏହି କଥାବାର୍ତ୍ତା କାର୍ଯ୍ୟକ୍ରମରେ ପୁଷ୍ଟି ସୁସ୍ଥ ଜୀବନଯାପନ ଓ ଫିଟ୍ ରହିବାର ଅନ୍ୟାନ୍ୟ ଦିଗଗୁଡ଼ିକ ଉପରେ ବ୍ୟାପକ ଆଲୋଚନା ଦେଖିବାକୁ ମିଳିବ ଭାରତକୁ ଏକ ସ୍କୁସ୍ଥ ଦେଶରେ ପରିଣତ କରିବା ପାଇଁ ନାଗରିକମାନଙ୍କୁ ସାମିଲ କରି ଫିଟ୍ ଇଣ୍ଡିଆ ଡାଏଲଗ୍ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ଏହା ଆରମ୍ଭ ହେବାର ବିଗତ ଏକ ବର୍ଷ ମଧ୍ୟରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଓ ଏଥିରେ ବିଭିନ୍ନ ବର୍ଗରୁ ବହୁ ସଂଖ୍ୟାରେ ଲୋକମାନେ ଅଂଶଗ୍ରହଣ କରିଛନ୍ତି

ଏହି ବିଲ୍ ଅନୁସାରେ କାଶ୍ମିରୀ ଡୋଗ୍ରୀ ହିନ୍ଦୀ ଇଙ୍ଗ୍ଲିସ୍ ଏବଂ ଉର୍ଦ୍ଦୁ ଜାନ୍ଧ୍ର ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ଭାଷା ହେବ ଏ ସଂକ୍ରାନ୍ତ ବିତର୍କରେ ଅଂଶଗ୍ରହଣ କରି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଶନ୍ ରେଡ୍ରୀ କହିଛନ୍ତି ଏହି ଆଇନ୍ ଜାନ୍ମୁ ଓ କାଶ୍ମୀର ଜନସାଧାରଣଙ୍କର ଦୀର୍ଘ ଦିନର ଦାବି ପୂରଣ କରିଛି ସେ କହିଛନ୍ତି ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଲୋକମାନେ ସେମାନେ କହୁଥିବା ଓ ବୁଝୁଥିବା ଭାଷାକୁ ସରକାରୀ ଭାଷା କରାଯିବା ଲାଗି ଦାବି କରୁଥିବା ବିଷୟରେ ଉପରାଜ୍ୟପାଳ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ

ମନ୍ତ୍ରୀ କହିଛନ୍ତି ଜାମ୍ଗୁ ଓ କାଶ୍ମୀରରେ ପଞ୍ଜାବୀ ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷାଗୁଡ଼ିକର ବିକାଶ ଦିଗରେ ସରକାର କାର୍ଯ୍ୟ କରିବେ

ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି

ଆଉ ଏକ ପ୍ରଶ୍ନ ଉପରେ ଶ୍ରୀ ଗୋଏଲ୍ କହିଛନ୍ତି ରେଳବାଇର ଖାଲିପଡ଼ିଥିବା କ୍କମିଗୁଡ଼ିକରେ ବ୍ୟବସାୟିକ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବେ ଅନୁମତି ଦିଆଯିବ ଏଥିରୁ ମିଳିବାକୁ ଥିବା ଅର୍ଥ ରେଳବାଇର ଉନ୍ନତି ଦିଗରେ ଖର୍ଚ୍ଚ କରାଯିବ ସେ କହିଛନ୍ତି ରେଳବାଇର ଯେଉଁ ଜମିଗୁଡ଼ିକରେ ବର୍ତ୍ତମାନ କୌଣସି କାର୍ଯ୍ୟ ହେବାର ନାହିଁ ସେହି ଜମିଗୁଡ଼ିକରେ ବ୍ୟବସାୟିକ କାର୍ଯ୍ୟ କରାଯିବା ପାଇଁ ଅନୁମତି ଦିଆଯିବ

ଏହି ବୈଠକରେ ସେହିସବୁ ରାଜ୍ୟ ଓ କେନ୍ଦଶାସିତ ଅଞ୍ଚଳର କୋବିଡ ସ୍ଥିତି ଏବଂ ଏହାର ମ୍ରକାବିଲା ପାଇଁ ପ୍ରସ୍ତୁତି ତଥା ପରିଚାଳନାର ସମୀକ୍ଷା କରାଯିବ

ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶ କର୍ଣ୍ଣାଟକ ଉତ୍ତରପ୍ରଦେଶ ତାମିଲନାଡୁ ଦିଲ୍ଲୀ ଓ ପଞ୍ଜାବ ରହିଛି

କେନ୍ଦ୍ର ସରକାର କୋବିଡ୍ ସଂକ୍ରମଣର ମୁକାବିଲାରେ ରାଜ୍ୟଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛନ୍ତି ରାଜ୍ୟମାନେ ଗୁଡ଼ିକର ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ମୌଳିକ ଢ଼ାଞ୍ଚାରେ ଉନ୍ନତି ଆଣିବାରେ କେନ୍ଦ୍ର ସରକାର ସହାୟତା କରୁଛନ୍ତି କୋବିଡ ଷ୍ଟାଟସ୍ ଦେଶରେ ଦଦିନିକ କୋବିଡ ଆରୋଗ୍ୟ ସଂଖ୍ୟା କ୍ମାନ୍ୟରେ ପଞ୍ଚମଦିନ ପାଇଁ ଚିକିିିିତ ହେଉଥିବା ସଂକ୍ରମିତମାନଙ୍କଠାରୁ ଅଧିକ ରହିଛି

ବିଶ୍ୱରେ ଭାରତର କୋବିଡ୍ ଆରୋଗ୍ୟ ହାର ସର୍ବାଧିକ ରହିଛି